ପିଏମ୍ ଚାଇନା ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାର ଦିନ ସାଙ୍ଘାଇ ସହଯୋଗ ସଂଗଠନ ଶିଖର ବୈଠକରେ ଯୋଗ ଦେବା ପାଇଁ ଦୁଇଦିନିଆ ଚୀନ୍ ଯାତ୍ରା କରିବେ ବୈଦେଶିକ ମୁଖପାତ୍ର ରବିଶ କୁମାର ଆଜି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ଶିଖର ବୈଠକରେ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ

ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉପସ୍ଥିତ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ସାଂଘାଇ ସହଯୋଗ ସଂଗଠନର ମୂଳ ଲକ୍ଷ୍ୟ ଶ୍ରୀ କୁମାର କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ସଂଗ୍ରାମ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସଂଯୋଗ ବୃଦ୍ଧି ଏବଂ ଏହି ଅଞ୍ଚଳରେ ଶାନ୍ତି ଓ ସ୍ତିରତା ସ୍ଥାପନ ଦିଗରେ ସହଯୋଗ ମଜଭୁତ କରିବା ପାଇଁ ଭାରତ ପ୍ରାଧାନ୍ୟ ଦେବ ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଶସ୍ତାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ନିରନ୍ତର ଉଦ୍ୟମ ଚଳେଇଛନ୍ତି

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନାର ହିତାଧିକାରୀମାନଙ୍କ ସହ ଭାବବିନିମୟ ବେଳେ ଶ୍ରୀ ମୋଦି କହିଛନ୍ତି ରୋଗଗ୍ରସ୍ତ ଲୋକମାନେ ଗରିବ ଓ ମଧ୍ୟବିତ ଶ୍ରେଣୀର ହୋଇଥିଲେ ସେମାନଙ୍କ ପାଇଁ ଆର୍ଥିକ ବୋଝ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ ଗରିବ ଲୋକମାନଙ୍କୁ ଶସ୍ତାରେ ଔଷଧ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରି ଯୋଜନା ଆରମ୍ଭ କରାଯାଇଥିବା ସେ ଜଣେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଏହି ଯୋଜନାରୁ ସାରା ଭାରତର ଲୋକମାନେ ଉପକୃତ ହେଉଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଷ୍ଟେଣ୍ଟ୍ଗୁଡ଼ିକର ମୂଲ୍ୟ କମେଇ ଦେଇଥିବାରୁ ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ଯଥେଷ୍ଟ ମାତ୍ରାରେ ଉପକୃତ ହେଉଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ସୁସ୍ଥ ଭାରତ ଗଠନ କ୍ଷେତ୍ରରେ ସ୍ୱଚ୍ଚ ଭାରତ ମିଶନ୍ ଗୁରୁ ଭୂମିକା ତୁଲାଉଛି

କଥାବାର୍ତ୍ତା ବେଳେ ଜଣେ ହିତାଧିକାରୀ କହିଛନ୍ତି ତିନି ବର୍ଷ ହେଲା ସେ ଡାୟାଲିସିସ୍ ଚିକିହାରେ ଅଛନ୍ତି ଏବଂ ବେସରକାରୀ ହସ୍କିଟାଲ୍ଗୁଡ଼ିକରେ ଏଥିଲାଗି ତାଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ୁଛି ସରକାରୀ ଡାୟାଲିସିସ୍ କେନ୍ଦ୍ରଗୁଡ଼ିକରେ ଏହି ମୂଲ୍ୟ ବହୁତ କମ୍ ବୋଲି ସେ କହିଛନ୍ତି

ରାଜନାଥ ଜେକେ ଧ୍ୱଂସର ପଥ ପରିହାର କରି ବିକାଶର ପଥ ଆପଣେଇବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଜାମ୍ମୁ ଓ କାଶ୍ମୀରର ଯୁବକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଆଜି ଶ୍ରୀନଗରଠାରେ ସେର୍ ଏ କାଶ୍ମୀର ଇଣ୍ଡୋର୍ କ୍ରୀଡ଼ା ଷ୍ଟାଡିୟମ୍ରେ ଏକ କ୍ରୀଡ଼ା ଉହବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂ ଏହି ଆହ୍ୱାନ ଜଣାଇଛନ୍ତି କାଶ୍ମୀର ଉପତ୍ୟକା ଓ ଲଦାଖ ଅଞ୍ଚଳର ବିଭିନ୍ନ ଜିଲ୍ଲାର ଯୁବକମାନେ ଏହି କ୍ରୀଡ଼ା ମହୋହବରେ ଅଂଶଗ୍ରହଣ କରିଥିଲେ ରାଜ୍ୟର ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବା ପାଇଁ ଦୁଇ ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ଶ୍ରୀ ସିଂ ଆଜି ଶ୍ରୀନଗରରେ ପହଞ୍ଚିଥିଲେ ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ କିତେନ୍ଦ୍ର ସିଂ ସ୍ୱରାଷ୍ଟ ସଚିବ ରାଜିବ ଗୌବା ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯାଇଛନ୍ତି କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମଗୁଡ଼ିକର ରୂପାୟନ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ସିଂ ସମୀକ୍ଷା କରିବେ ଶ୍ରୀ ସିଂ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ରାଜ୍ୟପାଳ ଏନ୍ଏନ୍ ଭୋରା ଏବଂ ନିରାପତ୍ତା ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କ ସହ ବୈଠକରେ ମିଳିତ ହେବାର କାର୍ଯ୍ୟ ସ୍ୱଚୀ ରହିଛି ଜେ ଆଣ୍ଡ କେ ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ସନ୍ଦିକଟ କେରନ୍ ସେକ୍ଟରରେ ସନ୍ତାସବାଦୀମାନଙ୍କ ସହ ଗୁଳିଗୋଳା ବିନିମୟ ବେଳେ ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଜଣ ଯବାନଙ୍କ ମଧ୍ୟରୁ ଜଣେ ଯବାନ୍ ସହିଦ୍ ହୋଇଛନ୍ତି ନିରାପତ୍ତା ବିଭାଗ ପକ୍ଷରୁ ଆକାଶବାଣୀକୁ କୁହାଯାଇଛି ଚୌକିବଲ ଜଙ୍ଗଲ ପାଖ କେରନ୍ ସେକ୍ଟରକୁ ଦଳେ ସନ୍ତାସବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେନାବାହିନୀର ଯବାନମାନେ ଠାବ କରିବା ପରେ ସେମାନଙ୍କ ଉପରକୁ ଗୁଳି ଚଳେଇଥିଲେ ତିନିରୁ ପାଞ୍ଚ ଜଣ ସନ୍ତାସବାଦୀ ସେହି ଗୋଷୀରେ ଥିଲେ ଏବଂ ସେମାନେ ଯବାନମାନଙ୍କ ଉପରକୁ ଆଖିବୁଝା ଗୁଳି ଚଳେଇଥିଲେ ଫଳରେ ଦୁଇପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିଲା

ଏହି ଅବସରରେ ସେଠାରେ ଉପସ୍ଥିତ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି ନାଗରିକ ଓ ମୌଳିକ ତାଞ୍ଚା ଯେକୌଣସି ରାଜ୍ୟର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ଆଠନମ୍ଘର କାତୀୟ ରାଜପଥର ଏହି ସଡ଼କପଥ ସମ୍ପର୍ଶ୍ଣ ହୋଇଥିବାର୍ ରାଷ୍ଟ୍ରପତି ଆନନ୍ଦ ପ୍ରକାଶ କରିଛନ୍ତି ସେ କହିଛନ୍ତି ପ୍ରର୍ବତ୍ତର ରାଜ୍ୟ ସମ୍ବହ ପାଇଁ ଆକ୍ ଇଷ୍ଟ ନୀତି ଅଧୀନରେ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପଗୁଡ଼ିକ୍ ଶୀଘ୍ର ସମ୍ପର୍ଶ୍ଣ କରିବା ପାଇଁ କୋର୍ସୋର୍ରେ ଉଦ୍ୟମ ଚଳେଇଛନ୍ତି ପୂର୍ବତ୍ତର ରାଜ୍ୟ ସମ୍ଭିହରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ପ୍ରକଳ୍ପଗୁଡ଼ିକ ବିଷୟ ଉଲ୍ଲେଖ କରି ଶ୍ରୀ କୋବିନ୍ଦ କହିଛନ୍ତି ସେହିସବୁ ପ୍ରକଳ୍ପଗୁଡ଼ିକ ସମ୍ପର୍ଷ୍ଣ ହେଲେ ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ଦ୍ୱିପକ୍ଷିୟ ସମ୍ପର୍କ ଆହୁରି ମଜଭୂତ ହୋଇ ପାରିବ କାଠୁଆ ଜାମ୍ମୁ ଓ କାଶ୍ମୀରର କାଠୁଆ କିଲ୍ଲାରେ ଜଣେ ଆଠବର୍ଷର ବାଳିକାକୁ ବଳାକାର ଓ ହତ୍ୟା ଘଟଣାରେ ସମ୍ପୁକ୍ତ ଆଠ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ସାତ ଜଣଙ୍କ ବିରୁଦ୍ଧରେ ପଠାଶ କୋର୍ଟ ଜିଲ୍ଲା ସେସନ୍ ଅଦାଲତ୍ ଆଜି ମୋକଦ୍ଦମା ରୁଜୁ କରିଛି ଅଷ୍ଟମ ଅଭିଯୁକ୍ତ କଣେ ବାଳ ଅପରାଧୀ ହୋଇଥିବାରୁ ତାଙ୍କ ବିରୁଦ୍ଧରେ ମୋକଦ୍ଧମା ରୁଜୁ କରାଯାଇ ନାହିଁ

ଉପଯୁକ୍ତ ବିଚାର ପାଇଁ ପିଡ଼ିତାଙ୍କ ପରିବାର ପକ୍ଷରୁ ସୁପ୍ରିମ୍କୋର୍ଟରେ ଅନୁରୋଧ କରାଯିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ପଦକ୍ଷେପ ନେଇଥିଲେ ସ୍ୱରାଜ ଗାନ୍ଧି ଟ୍ରେନ୍ କେବଳ ଗୋରାମାନଙ୍କ ପାଇଁ ସଂରକ୍ଷିତ ଏକ ବଗି ଭିତର୍ ଯୁବକ ମହାତ୍ଲା ଗାନ୍ଧିଙ୍କୁ ବାହାର କରିଦିଆଯାଇଥିବା ଦକ୍ଷିଣ ଆଫ୍ରିକାର ପିଟର ମାରିଟ୍ ବର୍ଗ ରେଳ ଷ୍ଟେସନ୍ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ପେଷ୍ଟିଆଜ୍ଠାର୍ ଯାତ୍ରା କରିଛନ୍ତି

ଯୁବ ଆଇନ୍କୀବୀ ମୋହନଦାଶ କରମଚାନ୍ଦ ଗାନ୍ଧି ନିଜ ଆସନ ଛାଡ଼ିବାକୁ ମନା କରି ଦେବାରୁ ତାଙ୍କୁ ଟ୍ରେନ୍ରୁ ବାହାର କରାଯାଇଥିଲା ଏହି ଘଟଣା ତାଙ୍କ ମନରେ ଶାନ୍ତିର ସହ ସତ୍ୟାଗ୍ରହ ନୀତି ଉଦ୍ରେକ କରିଥିଲା ଏବଂ ବ୍ରିଟିଶ୍ ସରକାରଙ୍କ ଭେଦ ଭାବ ବିରୁଦ୍ଧରେ ଦକ୍ଷିଣ ଆଫ୍ରିକା ଓ ଭାରତରେ ସେ ଲୋକମାନଙ୍କୁ ଏକତ୍ରିତ କରିଥିଲେ ଦକ୍ଷିଣ ଆଫ୍ରିକାକୁ ପାଞ୍ଚ ଦିନିଆ ଗସ୍ତରେ ଯାଇଥିବା ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଗତକାଲି ଫୋନିକ୍ ବସତିଠାରେ ଏକ ଚାରା ରୋପଣ କରିଥିଲେ ଦକ୍ଷିଣ ଆଫ୍ରିକାର ରହଣୀ କାଳରେ ମହାତ୍ମା ଗାନ୍ଧି ଅହିଂସା ଦର୍ଶନର ପ୍ରଚାର ଓ ପ୍ରସାର ସେହି ବସତିଠାରୁ ଆରମ୍ଭ କରିଥିଲେ

ନୌବାହିନୀ ମୁଖପାତ୍ର କ୍ୟାପ୍ଟେନ୍ ଡିକେ ଶର୍ମା କହିଛନ୍ତି ଏହି ଏଭାରତୀୟମାନଙ୍କୁ ନେଇକି ଆସୁଥିବା ଆଇଏନ୍ଏସ୍ ସୁନୟନା ଯୁଦ୍ଧ ଜାହାଜ ଆଜି ସକାଳେ ଗୁଜରାଟର ପୋର ବନ୍ଦରଠାରେ ପହଞ୍ଚି ଯାଇଛି ନିଜ ନିଜ ଗାଁକୁ ଫେରିଯିବା ପାଇଁ ସବୁ ପ୍ରକାର ଆନୁଷ୍ଠାନିକ ପ୍ରକ୍ରିୟା ଶେଷ ହେବା ପରେ ପ୍ରଶାସନକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି ପ୍ରଣେ ଆରେଷ୍ଟ ନୂଆବର୍ଷ ଦିନ ଭିମା କୋରେଗାଁ ଠାରେ ଘଟିଥିବା ହିଂସାକାଣ୍ଡ ଘଟଣା ସହ ସମ୍ପୃକ୍ତ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ପୁଣେ ପୁଲିସ୍ ବିଭିନ୍ନ ସ୍ଥାନରୁ ଗତକାଲି ଗିରଫ୍ କରିଛି ସେହି ବ୍ୟକ୍ତିମାନେ ବେଆଇନ୍ ଘୋଷିତ ମାଓବାଦୀ କମ୍ୟୁନିଷ୍ଟ ପାର୍ଟି ନକ୍କଲ ସଂଗଠନର ସଦସ୍ୟ ବୋଲି ପୁଲିସ୍ ଜଣେଇଛି ପୁଣେ ସହକାରୀ ପୁଲିସ୍ ମହାନିର୍ଦ୍ଦେଶକ ରବିନ୍ଦ୍ର କଦମ୍ ସାମ୍ବାଦିକମାନଙ୍କୁ କହିଛନ୍ତି ସେମାନେ ମାଓବାଦୀ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ବୋଲି ପୁଲିସ୍ ପାଖରେ ଯଥେଷ୍ଟ ପ୍ରମାଣ ରହିଛି ସେମାନଙ୍କୁ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ଅଧୀନରେ ଗିରଫ୍ କରାଯାଇଥିବା ଜଣାପଡ଼ିଛି ପମ୍ପେଓ ବାଜୱା କୌଣସି ବାଛବିଚାର ବିନା ସନ୍ତାସବାଦୀ ଗୋଷୀଗ୍ରଡ଼ିକ ବିର୍ଦ୍ଧରେ ପଦକ୍ଷେପ ନେବା ପାଇଁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପେଓ ପାକିସ୍ତାନୀ ସେନାଧ୍ୟକ୍ଷ ଜେନେରାଲ୍ କ୍ୱମର ଜାଭେଦ୍ ବାଜୱାଙ୍କୁ ପରାର୍ଶ ଦେଇଛନ୍ତି